ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ହସ୍କିଟାଲ ଗୁଡ଼ିକରେ ପରିଚାଳନାଗତ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ନିୟମଗୁଡ଼ିକର ଫଳପ୍ରଦ କାର୍ଯ୍ୟକାରୀତା ଏହି ସଫଳତା ଆଣିଦେଇଛି ତା'ଛଡା ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ନିଆଯାଇଥିବା ବ୍ୟବସ୍ଥା ଓ ଅକ୍ଷ ସଂକ୍ରମିତ ମାନଙ୍କ ପାଇଁ ବାସଗୃହରେ ପୃଥକୀକରଣର ସଠିକ୍ ତଦାରଖ ମଧ୍ୟ ଏହି ସଫଳତା ପାଇଁ ଅନେକାଂଶରେ ସାହାଯ୍ୟ କରିଛି

ମନ୍ତଶାଳୟ କହିଛି ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି

ଅଧିକ ନମ୍ନନା ପରୀକ୍ଷା ପାଇଁ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଉଛି

ଏହି ହସ୍କିଟାଲଗୁଡ଼ିକରେ ସମସ୍ତ ଆଧ୍ରନିକ ସ୍ରବିଧା ରହିବ ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଦ୍ୱାରା ସେଗୁଡ଼ିକରେ ଏହିସବୁ ସୁବିଧାମାନ ରଖାଯିବ ଏହାଦ୍ୱାରା ରାଜ୍ୟର କୋଭିଡ୍ରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ସହଜରେ ଚିକିତ୍ସା କରାଯାଇ ପାରିବ

ପ୍ରତ୍ୟେକ ଶଯ୍ୟାରେ ଅକ୍ସିଜେନ୍ ଯୋଗାଣର ସୁବିଧା ରଖାଯାଇଛି ଏହି ହସ୍ୱିଟାଲଗୁଡ଼ିକରେ ସର୍ବାଧୁନିକ ପରୀକ୍ଷା ଯନ୍ତ୍ରପାତି ଓ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ମଧ୍ୟ ରଖାଯାଉଛି ସେହି ହସ୍ୱିଟାଲଗୁଡ଼ିକୁ ସଶସ୍ତ ବାହିନୀ ମେଡିକାଲ୍ ସର୍ଭିସ୍ ଡାକ୍ତର ଓ ଚିକିତ୍ସା ସହାୟକ କର୍ମଚାରୀ ଯୋଗାଇବ ପିଏମ୍ ଟ୍ରିବ୍ୟୁଟ୍ ଜେଟ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଗତବର୍ଷ ଆଜିର ଦିନରେ ଅରୁଣ ଜେଟ୍ଲୀ ପରଲୋକ ଗମନ କରିଥିଲେ ସେ ନିଷ୍ଠାପରତାର ସହ ଦେଶର ସେବା କରିଥିଲେ ଓ ତାଙ୍କର ବୁଦ୍ଧିମତା ଜ୍ଞାନ ଓ ନ୍ୟାୟିକ ଅଭିଜ୍ଞତା ତଥା ଆମାୟିକ ବ୍ୟକ୍ତିତ୍ୱ ପାଇଁ ଦେଶ ବହୁମାତ୍ରାରେ ଉପକୃତ ହୋଇଛି ଅରୁଣ ଜେଟ୍ଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ସରକାର ଦେଶଗଠନରେ ତାଙ୍କର ଅବଦାନ ଗୁଡ଼ିକୁ ସ୍କରଣ କରିଛନ୍ତି ଅର୍ଥମନ୍ତ୍ରଣାଳୟରୁ ଅନେକ ଟ୍ୱିଟ୍ ବାର୍ତ୍ତାରେ ଜିଏସ୍ଟି ଲାଗୁ କରିବାରେ ସେ ନେଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରାଯାଇଛି ଜିଏସ୍ଟି ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଭାବେ ସର୍ବଦା ଲିପିବଦ୍ଧ ହୋଇ ରହିବ

ଜିଏସ୍ଟି ଉଭୟ ଖାଉଟୀ ଓ ଟିକସଦାତାମାନଙ୍କୁ ଲାଭ ପହଞ୍ଚାଇଛି ବୋଲି ଅର୍ଥମନ୍ତ୍ରଣାଳୟ କହିଛି ସିବିଆଇ କୋଷ୍ଟିନିଙ୍ଗ ସିବିଆଇ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି ରୋଷେୟା ନିରଜ ସିଂ ଓ ଘରକରଣା କାର୍ଯ୍ୟ ପାଇଁ ନିଯୁକ୍ତ ଦିପେଶ ସାଓ୍ୱନ୍ତଙ୍କୁ ଜେରା କରିଛି ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସେମାନଙ୍କୁ ମୁମ୍ୟାଇରେ କେରା କରାଯାଇଛି

ଇତିମଧ୍ୟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନେ ଶିନ୍ଦେ କହିଛନ୍ତି ରିୟା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସିବିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ ସମନ କାରି କରାଯାଇ ନାହିଁ ସମନ କାରି କରାଯିବା ପରେ ସେ ସିବିଆଇ ସମ୍ମୁଖରେ ହାଜର ହେବେ

ଯାହା ସରକାରଙ୍କ ଆମ୍ନିର୍ଭର ଭାରତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କରାଯାଉଛି

ଭୂଷଣ ସପ୍ରିମେଣ୍ଟାରି ରିପ୍ଲାଏ ସମାଜସେବୀ ତଥା ବିଶିଷ୍ଟ ଓକିଲ ପ୍ରଶାନ୍ତ ଭୂଷଣ ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମ୍କୋର୍ଟରେ ଅତିରିକ୍ତ ଜବାବ ଦାଖଲ କରିଛନ୍ତି ପୂର୍ବରୁ ସେ କରିଥିବା ଦୁଇଟି ଟ୍ୱିଟ୍ ଉପରେ କ୍ଷମା ମାଗିବାକୁ ସେ ମନା କରି ତାଙ୍କର ମତରେ ସେ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି ସେ କହିଛନ୍ତି ତାଙ୍କର ପୂର୍ବ ମନ୍ତବ୍ୟରେ ଯଦି ସେ ପରିବର୍ଭନ କରି କ୍ଷମା ମାଗନ୍ତି ତାହେଲେ ଏହା ତାଙ୍କ ବିବେକ ପ୍ରତି ବାଧା ପହଞ୍ଚାଇବ

ଗତ ମେ ମାସରେ ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଥିଲା ଭାରତ ଓ ରୂଷର ବୈଜ୍ଞାନିକମାନେ ପରମାଣୁ କେନ୍ଦ୍ରର ପ୍ରଥମ ୟୁନିଟ୍ର ମରାମତି କାର୍ଯ୍ୟ କରିଛନ୍ତି

ଜୁଲାଇ ମାସରେ ଏଥିରେ କିଛି ବୈଷୟିକ ତ୍ରଟି ପରିଲକ୍ଷିତ ହୋଇଥିଲା କୁଡାନକୁଲମ୍ ପରମାଣୁ ଶକ୍ତି କେନ୍ଦ୍ର ଭାରତୀୟ ପରମାଣୁ ଶକ୍ତି ନିଗମ ଦ୍ୱାରା ପରିଚାଳିତ ହେଉଛି

ଏହି ସିଷ୍ଟମଗୁଡ଼ିକୁ ଭାରତୀୟ ଶିଳ୍ପଗୁଡ଼ିକ ଦ୍ୱାରା ଡିଜାଇନ୍ ଓ ବିକାଶ କରିବା ଲାଗି ଚିହ୍ନଟ କରାଯାଇଛି

ଏହି କାର୍ଯ୍ୟ ମାଧ୍ୟମରେ ଭାରତୀୟ ପ୍ରତିରକ୍ଷା ଶିଳ୍ପ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଅନେକ ବୈଷୟିକଜ୍ଞାନର ବିକାଶ କରିପାରିବ ପ୍ରତିରକ୍ଷା ମନ୍ତ୍ରୀ ଡିଆର୍ଡିଓ ଟିମ୍କୁ ସେମାନଙ୍କର ଏହି ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଶ୍ରୀ ମୁରଲୀଧରନ କହିଛନ୍ତି ବିଭିନ୍ନ ଋଣ ପ୍ରକଳ୍ପ ଦ୍ୱିପକ୍ଷିୟ ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଫଳପ୍ରଦ ଆଲୋଚନା ହୋଇଛି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ କମିଟିଗୁଡ଼ିକର କାର୍ଯ୍ୟ ଦ୍ୱାରା ଭାରତ ଉଜ୍ବେକିସ୍ତାନ ଭାଗିଦାରୀ ସମ୍ପର୍କ ଆହୁରି ମଜବୁତ ହେବ

ଏହି ରୋପ୍ ଓ୍ବେ ଗୌହାଟୀକୁ ଉତ୍ତର ଗୌହାଟୀ ସହ ସଂଯୋଗ କରୁଛି

ଏହି ରୋପ୍ ଓ୍ବେ ଗୌହାଟୀର କଚରୀ ହାଟଠାରୁ ଉତ୍ତର ଗୌହାଟୀର ଦୋଳଗୋବିନ୍ଦ ମନ୍ଦିର ପର୍ଯ୍ୟନ୍ତ ଚଳାଚଳ କରିବ